ଆସନ୍ତାକାଲିଠାରୁ ଖୋଲିବ ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ି

ଭୁଟାନ୍ର ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗ୍ ଆଜି ଅପରାହୁରେ ବିମାନ ବନ୍ଦରଠାରେ ତାଙ୍କୁ ବିଦାୟ ସମ୍ଭର୍ଦ୍ଧନା ଦେଇଥିଲେ ପୂର୍ବରୁ ଭୁଟାନ୍ର ରାଜା ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଏକ ଭୋଜିର ଆୟୋଜନ କରିଥିଲେ ଆଜି ସକାଳେ ଥିମ୍ପୁଠାରେ ରୟାଲ୍ ଭୁଟାନ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ନିର୍ବୋଧ ଭାବ ପରେ ଆନନ୍ଦ ସବୂବେଳେ ବିଜୟୀ ହୋଇଥାଏ ସେ କହିଥିଲେ ସଂହତିରୁ ଉଦ୍ବୃତ୍ତ ଆନନ୍ଦ ହେଉଛି ମାନବ ସମାଜକୁ ଭୂଟାନ୍ର ବାର୍ତ୍ତା ଏବଂ ଏହି ଆନନ୍ଦ ମାଧ୍ୟମରେ ସମଗ୍ର ବିଶ୍ୱର କଲ୍ୟାଣ ହୋଇପାରିବ ଆନନ୍ଦର ସତ୍ତା ଏବଂ ସଂହତି ଏକତା ଓ ଦୟାର ଭାବନାକୁ ଭୂଟାନ୍ ହୃଦୟଙ୍ଗମ କରିଥିବା ବିଷୟ ନେଇ ଶ୍ରୀ ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ କହିଥିଲେ ଉଭୟ ଦେଶ ସହଯୋଗର ପାରମ୍ପରିକ କ୍ଷେତ୍ରଗୁଡ଼ିକ ଛଡ଼ା ବିଦ୍ୟାଳୟରୁ ମହାକାଶ ଏବଂ ଡିଜିଟାଲ୍ ନେଶଦେଶଠାରୁ ଦୁର୍ବିପାକ ପରିଚାଳନା ପର୍ଯ୍ୟନ୍ତ ନୃତନ କ୍ଷେତ୍ରରେ ବ୍ୟାପକ ସହଯୋଗ ପାଇଁ ପ୍ରତିଶ୍ରତିବଦ୍ଧ ହୋଇଛନ୍ତି

ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଓ ଭୁଟାନ୍ ନେତୃତ୍ୱ କଳବିଦ୍ୟୁତ୍ ଶକ୍ତି କ୍ଷେତ୍ର ବ୍ୟତୀତ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ସହଯୋଗ ପାଇଁ ପ୍ରତିଶ୍ରତିବଦ୍ଧ ହୋଇଛନ୍ତି ଏହି ବନ୍ଧୁତ୍ୱକୁ ଆହୁରି ଦିଗନ୍ତବିସ୍ତାରୀ କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅନେକ ରାଜିନାମାରେ ସ୍ୱାକ୍ଷର କରିଛନ୍ତି ମହାକାଶ ଗବେଷଣା ଶିକ୍ଷା ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ଓ ଆଇନଗତ ଶିକ୍ଷା ଆଦି କ୍ଷେତ୍ର ଏହାର ଅନ୍ତର୍ଭ୍ୟକ୍ତ ଭୂଟାନ୍ ପିଏମ୍ ଭୁଟାନ୍ ପ୍ରଧାନମନ୍ତ୍ରୀ ଡକ୍ଟର ଲୋଟେ ସେରିଙ୍ଗ୍ କହିଛନ୍ତି ଭାରତ ସନ୍ତାସବାଦର ଶିକାର ହେବା ଉଚିତ ନୁହେଁ ପାରୋଠାରେ ଆକାଶବାଣୀ ସମାଚାର ବିଭାଗ ସହିତ ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ଡକ୍ଟର ସେରିଙ୍ଗ୍ କହିଛନ୍ତି ଭୁଟାନ୍ ଏକ ଶାନ୍ତିପ୍ରିୟ କ୍ଷୁଦ୍ର ଦେଶ ଯାହା ସମଗ୍ର ବିଶ୍ୱରେ ଶାନ୍ତି ଓ ସୌହାର୍ଦ୍ଧ୍ୟ ଚାହେଁ ରୟାଲ୍ ଭୁଟାନ୍ ୟୁନିଭର୍ସିଟିର ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ବେଳେ ନିର୍ବୋଧ ଘୂଣା ଉପରେ ଆନନ୍ଦର ବିଜୟ ସମ୍ପର୍କିତ ଶ୍ରୀ ମୋଦିଙ୍କ ଉକ୍ତି ଉପରେ ନିଜର ପ୍ରତିକ୍ରିୟା ଦେଇ ଡକ୍ଟର ସେରିଙ୍ଗ୍ କହିଛନ୍ତି ଭୁଟାନ୍ ସରକାର ଏହି ନୀତିକୁ ଅନୁସରଣ କରିଆସୁଛନ୍ତି ଡକ୍ଟର ସେରିଙ୍ଗ୍ କହିଛନ୍ତି ଶ୍ରୀ ମୋଦିଙ୍କର ଏହା ସରକାରୀ ଗସ୍ତ ହୋଇଥାଇପାରେ କିନ୍ତୁ ବାସ୍ତବରେ ଏହା ଏକ ବନ୍ଧୁତ୍ୱପୂର୍ଷ ଓ ଆଧ୍ୟାତ୍କିକ ଗସ୍ତ ଥିଲା ସେ ଏହି ଗସ୍ତକୁ ସଫଳ ବୋଲି ବର୍ଷ୍ଣନା କରିଛନ୍ତି ଜେକେ ସିଚ୍ଚଏସନ୍ କାଶ୍ମୀର ଉପତ୍ୟକାର ବହୁ ଅଞ୍ଚଳରେ କଟକଣାକୁ ଆଜି ପ୍ରଶାସନ କୋହଳ କରିବା ପରେ ଜନ୍ମୁ ଓ କାଶ୍ମୀରରେ ପରିସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି ପର୍ଯ୍ୟାୟକ୍ରମେ ଟେଲିଫୋନ୍ ଯୋଗାଯୋଗ ପୁନଃ ସ୍ଥାପନ କରାଯାଇଛି ସେହିପରି କେତେକ ଆଞ୍ଚଳିକ ଖବରକାଗଜ ଆଜିଠାରୁ ସେମାନଙ୍କର ପ୍ରକାଶନ ପୁନଃ ଆରମ୍ଭ କରିଛନ୍ତି ସରକାରୀ ମୁଖପାତ୍ର ରୋହିତ କଂସଲ୍ କହିଛନ୍ତି ଉପତ୍ୟକାରେ ଥିବା ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଆସନ୍ତାକାଲି ଖୋଲିବ ଏଥିନିମନ୍ତେ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି

ପୁଲିସ୍ ସ୍ଚତ୍ରରୁ ଜଣାପଡ଼ିଛି ସେହି ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଏବଂ ଗୁଜବକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି

ରାଜନାଥ ଜନ ଆଶୀର୍ବାଦ ଯାତ୍ରା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେତେବେଳେ ବି ପାକିସ୍ତାନ ସହିତ କଥାବାର୍ତ୍ତା ହେବ ସେତେବେଳେ ଭାରତ କେବଳ ପାକିସ୍ତାନ ଅଧିକୃତ ଜନ୍ମୁ ଓ କାଶ୍କୀର ବିଷୟରେ କଥାବାର୍ତ୍ତା କରିବ ଆଜି ହରିୟାଣାରେ ଏକ ଉତ୍ସବରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଯେପର୍ଯ୍ୟନ୍ତ ପାକିସ୍ତାନ ସନ୍ତାସବାଦୀ ସୃଷ୍ଟି କରିବା ବନ୍ଦ୍ ନ କରିଛି ସେପର୍ଯ୍ୟନ୍ତ ସେହି ଦେଶ ସହିତ କଥାବାର୍ତ୍ତା ସମ୍ଭବ ନୁହେଁ ଶ୍ରୀ ସିଂହ କହିଛନ୍ତି ସରକାର ଦେଶର ଗରିମାକୁ କେବେ କ୍ଷୁଣ୍ଣ କରିବାକୁ ଦେବେ ନାହିଁ

ପଞ୍ଚକୁଲା ଜିଲ୍ଲାର କାଲ୍କାଠାରେ କନ ଆଶୀର୍ବାଦ ଯାତ୍ରାର ଶୁଭାରମ୍ଭ ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜିତ ହୋଇଥିଲା ରେନ୍ ଦେଶର ଅଧିକାଂଶ ଅଞ୍ଚଳରେ ବନ୍ୟା ଓ ଭୀଷଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି

ମୁଖ୍ୟମନ୍ତ୍ରୀ କୟିରାମ୍ ଠାକୁର ଆଜି ସିମ୍ଳାଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତାବେଳେ ଏହି ସ୍ଟଚନା ଦେଇଛନ୍ତି ଗତ ଦୁଇ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବହୁ ସ୍ଥାନରେ ଭୂଷ୍କଳନ ଓ ବନ୍ୟା ସହିତ ଅନେକ ଗଛ ଉପୁଡ଼ି ପଡ଼ିଛି

ମ୍ରଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟର ସମସ୍ତ ଡେପ୍ରଟି କମିଶନର୍ମାନଙ୍କ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିବାପାଇଁ ପରାମର୍ଶ ଦିଆଯିବା ସହିତ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକମାନଙ୍କର ନିରାପତ୍ତା ସୁନିଶିତ କରିବାପାଇଁ କୁହାଯାଇଛି ଉତ୍ତରାଖଣର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି ଭ୍ରସ୍କଳନ ଯୋଗୁଁ ଚାରିଧାମ ଯାତ୍ରା ମଧ୍ୟ ଅଧିକାଂଶ ସ୍ଥାନରେ ବ୍ୟାହତ ହୋଇଛି ଅନେକ ନଦୀ ଓ ଝରଣାରେ ପ୍ରବଳ ବର୍ଷାଯୋଗୁଁ ବନ୍ୟା ଆସିଛି

ଉତ୍ତର ପ୍ରଦେଶର ପ୍ରମୁଖ ନଦୀ ଅବବାହିକାରେ ଥିବା ଅଧିକାଂଶ ଅଞ୍ଚଳରେ ବନ୍ୟାର ଆଶଙ୍କା ସୃଷ୍ଟି ହୋଇଛି ପଡ଼ୋଶୀ ରାଜ୍ୟରୁ ନିଷ୍କାସିତ ଜଳ ଓ ପ୍ରବଳ ବର୍ଷା ଯୋଗୁଁ ଅଧିକାଂଶ ନଦୀର ଜଳସ୍ତର ବିପଦ ସଙ୍କେତ ନିକଟରେ ରହିଛି ବଦାୟୁଁ ନିକଟସ୍ଥ କାଛ୍ଲା ପୋଲଠାରେ ଗଙ୍ଗାନଦୀର ଜଳ ବିପଦ ସଙ୍କେତ ଉପରେ ରହିଛି ସେହିପରି ଲଖିମ୍ପୁର ଖିରିର ପାଲିଆକାଲା ନିକଟରେ ଶାରଦା ନଦୀ ଓ ବାରବାଙ୍କୀର ଆଲ୍ଜିନ୍ ପୋଲଠାରେ ଘାଘରା ନଦୀ ବିପଦ ସଙ୍କେତ ଅତିକ୍ରମ କରିଚାଲିଛି ବୁନ୍ଦେଲ୍ଖଣ୍ଡ ଅଞ୍ଚଳରେ ବିଭିନ୍ନ ନଦୀବନ୍ଧରୁ ନିଷ୍କାସିତ ଜଳ ହମିର୍ପୁର ଓ ଅନ୍ୟାନ୍ୟ ଜିଲ୍ଲାର ଗ୍ରାମମାନଙ୍କରେ ବନ୍ୟାର ଆଶଙ୍କା ସୃଷ୍ଟି କରିଛି

ଏହି ଅବସରରେ ଲିଥୁଆନିଆର ଇତିହାସ ସମ୍ପର୍କରେ ହିନ୍ଦୀରେ ଲେଖାଯାଇଥିବା ଏକ ପୁସ୍ତକ ତାଙ୍କୁ ଉପହାର ଦିଆଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ଲିଥୁଆନିଆ ଓ ସଂସ୍କୃତ ଶବ୍ଦ ସମ୍ଭଳିତ ଏକ ଅଭିଯାନ ପ୍ରସ୍ତୁତ କରିବାପାଇଁ ଏହି ଅବସରରେ ସେ ପରାମର୍ଶ ଦେଇଛନ୍ତି